ସୈନ୍ୟ ପ୍ରତ୍ୟାହାର ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ

ହ୍ରାସ ପାଉଛି ମୃତ୍ୟୁହାର ବିହାରରେ ବନ୍ୟା ପରିସ୍ଥିତି ଉଦ୍ବେଗଜନକ

ଏବଂ ନେପାଳର ବିବାଦୀୟ ମାନଚିତ୍ର କାତିସଂଘଦ୍ୱାରା ଖାରଜ

ପ୍ରକୃତ ନିୟନ୍ତ୍ରଣ ରେଖାର ପୂର୍ବ ଲଦାଖ୍ରେ ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ତ୍ୱରାନ୍ୱିତ କରିବା ନେଇ ଆଲୋଚନା ହୋଇଥିବା କଶାପଡ଼ିଛି ପୂର୍ବ ଲଦାଖ୍ର କେତେକ ଅଞ୍ଚଳରୁ ସେନା ପ୍ରତ୍ୟାହାର କରାଯାଇଥିବାବେଳେ କେତେକ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ହୋଇ ନାହିଁ ସେହିସବୁ ଅଞ୍ଚଳରୁ ତୁରନ୍ତ ସେନା ପ୍ରତ୍ୟାହାର ଉପରେ ବୈଠକରେ କୋର୍ ଦିଆଯାଇଛି ପ୍ରକୃତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଚୀନ୍ର ମୋଲଦୋ'ଠାରେ ହୋଇଥିବା ଏହି ବୈଠକରେ ଭାରତ ପକ୍ଷର୍ କମାଶ୍ଡର୍ ଲେଫ୍ଟନାଣ୍ଟ୍ ଜେନେରାଲ ହରିନ୍ଦର ସିଂହ ନେତୃତ୍ୱ ନେଇଥିବାବେଳେ ଚୀନ ପକ୍ଷର୍ କମାଣ୍ଡର୍ ମେକର ଜେନେରାଲ୍ ଲିଉ ଲିନ୍ ନେତୃତ୍ୱ ନେଇଥିଲେ

କରୋନା ଇଣ୍ଡିଆ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ଅଧିକରୁ ଅଧିକ ସଂକ୍ରମିତ ସୁସ୍ଥ ହେଉଛନ୍ତି ଏବଂ ମୃତ୍ୟୁହାର ହ୍ରାସ ପାଉଛି

କରୋନା ପଲିଟିସିଆନ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି କରୋନା ସଂକ୍ରମଣର ପ୍ରାରୟିକ ଲକ୍ଷଣ ଦେଖାଦେବା ପରେ ତାଙ୍କର ନମ୍ରନା ପରୀକ୍ଷା କରାଯାଇଥିଲା ତେବେ ତାଙ୍କଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିବା ଜଣାପଡ଼ିଛି ସେ ତାଙ୍କ ସଂସ୍କର୍ଶରେ ଆସିଥିବା ଲୋକମାନଙ୍କୁ ସଙ୍ଗରୋଧରେ ରହିବା ସହ କରୋନା ପରୀକ୍ଷା କରାଇ ନେବାପାଇଁ ଟ୍ୱିଟ୍ କରିଛନ୍ତି ଅନ୍ୟପକ୍ଷରେ କର୍ଷ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା କରୋନା ସଂକ୍ରମଣ ହୋଇଥିବା କଣାପଡ଼ିଛି ଗତକାଲି ବିଳୟିତ ରାତିରେ ସେ ନିଜେ ଏହି ସୂଚନା ଦେଇଛନ୍ତି ତାମିଲ୍ନାଡୁ ରାଜ୍ୟପାଳ ବନୱାରି ଲାଲ୍ ପୁରୋହିତ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି ରାଜ୍ୟପାଳ ଭବନରେ ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କର୍ରଛନ୍ତି

ସେମାନଙ୍କ ମଧ୍ୟରେ ଜଣେ ସଚିବ ସ୍ତରୀୟ ଅଧିକାରୀଙ୍କ ସହ ରୋଷେୟା ଡ୍ରାଇଭର୍ ଘରୋଇ ସହାୟକ ଏବଂ ସୁରକ୍ଷା କର୍ମୀ ଅନ୍ତର୍ଭୁକ୍ତ କରୋନା ମୋବାଇଲ୍ ଦେଶରେ ଥିବା କେତେକ କୋଭିଡ୍ ହସ୍କିଟାଲ୍ରେ ଚିକିିିତ ହେଉଥିବା ସଂକ୍ରମିତମାନଙ୍କୁ ମୋବାଇଲ୍ ଏବଂ ଟାବ୍ଲେଟ୍ ବ୍ୟବହାର କରିବାକୁ ଅନୁମତି ଦିଆଯାଉ ନ ଥିବାରୁ କେନ୍ଦ୍ର ସରକାର ଏନେଇ ନିର୍ଦ୍ଦେଶାବଳୀ କାରି କରିଛନ୍ତି ସେଥିରେ କୁହାଯାଇଛି ଚିକିହିତ ହେଉଥିବା ସଂକ୍ରମିତମାନେ ମୋବାଇଲ୍ ଏବଂ ଟାବ୍ଲେଟ୍ ବ୍ୟବହାର କରିପାରିବେ ଓ ସେମାନେ ନିକ ପ୍ରିୟ ପରିଜନଙ୍କ ସହ ବାର୍ତ୍ତାଳାପ କରିପାରିବେ ସେଥିରେ କୁହାଯାଇଛି ସାମ୍ପ୍ରତିକ ସମୟରେ ମୋବାଇଲ୍ ଫୋନ୍ ଅତ୍ୟନ୍ତ ଦରକାରୀ ହୋଇଥିବାରୁ ତାହାର ବ୍ୟବହାର ନେଇ ପ୍ରତିବନ୍ଧକ ଜାରି କରାଯାଇପାରିବ ନାହିଁ ଏହାର ବ୍ୟବହାର ଫଳରେ ରୋଗୀଙ୍କୁ ମାନସିକ ସ୍ତରରେ ଶାନ୍ତି ମିଳିବ ବୋଲି କୁହାଯାଇଛି ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସବୁ ରାଜ୍ୟ ଓ କେନ୍ଦ୍ରଶସିତ ଅଞ୍ଚଳର ସଚିବମାନଙ୍କୁ ପତ୍ର ଲେଖିଛନ୍ତି ସେ କହିଛନ୍ତି ପ୍ରତ୍ୟେକ କୋଭିଡ୍ ହସ୍କିଟାଲ୍ରେ ମୋବାଇଲ୍ ବିଶୋଧନ କରିବାକୁ ବ୍ୟବସ୍ଥା କରାଯିବ

ସାରା ବିଶ୍ୱରେ ସାମାଜିକ ଅର୍ଥନୈତିକ କ୍ଷେତ୍ରରେ ଅତ୍ୟନ୍ତ ମାନ୍ଦାବସ୍ଥା ସୃଷ୍ଟି କରିଥିବା ଏହି ମହାମାରୀ ନିକଟ ଭବିଷ୍ୟତରେ ସମ୍ପର୍ଣ୍ଣ ଲୋପ ପାଇବାର ସମ୍ଭାବନା ନ ଥିବା ଆକଳନ କରାଯାଇଛି ଏ ଦିଗରେ ଚାଲିଥିବା ଗବେଷଣାକୁ ଆହୁରି ତ୍ୱରାନ୍ୱିତ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରାଧାନ୍ୟ ଦେଉଥିବା ଏହି ବୈଠକରୁ କଣାପଡ଼ିଛି କରୋନା ବ୍ରାଜିଲ୍ ବ୍ରାଜିଲ୍ରେ କରୋନା ସଂକ୍ରମଣ ଦ୍ରତ ଗତିରେ ବୃଦ୍ଧି ପାଉଛି

କେତେକ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟ ବନ୍ୟା ପରେ ପୁଣି ଥରେ ସେଠାରେ ବନ୍ୟାଜଳ ପ୍ରବେଶ କରିବାରୁ ଲୋକମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି

ଗଣ୍ଡକ ବୃହି ଗଶ୍ତକ ବାଗ୍ମତୀ ଓ ଅଧୱାରା ନଦୀ ସମ୍ଭହରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ରାକ୍ଷୀ' ସ୍ବେହ ପ୍ରେମ ଏବଂ ବିଶ୍ୱାସର ବନ୍ଧନ ବୋଲି ସେ କହିଛନ୍ତି ସେ କହିଛନ୍ତି ଏହି ପର୍ବ ମହିଳାମାନଙ୍କ ସମ୍ଭିଧିର ପର୍ବ ଏହି ଅବସରରେ ରାଷ୍ଟ୍ରପତି ମହିଳାମାନଙ୍କ ସୁରକ୍ଷା ଏବଂ ଆତ୍ମସମ୍ମାନ ନିମନ୍ତେ ସମସ୍ତେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ରକ୍ଷାବନ୍ଧନ ପର୍ବ ଅବସରରେ ଭାଇ ଏବଂ ଭଉଣୀ ମଧ୍ୟରେ ଥିବା ଅତୁଟ ବନ୍ଧନର ଅବତାରଣା କରି କହିଛନ୍ତି ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ପ୍ରତ୍ୟେକ ଦେଶବାସୀ ଆଗେଇ ଆସିବା ଉଚିତ ଏହି ପର୍ବ ଶାନ୍ତି ଏବଂ ସଦ୍ଭାବନା ଦିଗରେ ଆମକୁ ଅଗ୍ରସର ହେବାକୁ ବାର୍ତ୍ତା ଦେଉଛି ବୋଲି ସେ କହିଛନ୍ତି ଚୀନ୍ କ୍ଷତି ଭାରତ ସହ ଚୀନ୍ର ସୀମା ବିବାଦ ପରେ ଚୀନ୍ ଉତ୍ପାଦ ବର୍ଜନ ନେଇ ଉଠିଥିବା ବିବାଦ କୋର୍ ଧରିଛି

ଆଇଆଇଟି ଦିଲ୍ଲୀ ପକ୍ଷରୁ ସେହି ସଫଳ ମହିଳା ଉଦ୍ୟୋଗୀମାନଙ୍କ ଉଦ୍ୟୋଗ ସ୍ଥାପନ ଦିଗରେ ସମସ୍ତ ସହାୟତା ଯୋଗାଇ ଦିଆଯାଇଛି

ଏହାଛଡ଼ା ବ୍ୟାଙ୍କ୍ କାଗଜପତ୍ର ଓ ବାହାର ଦେଶକୁ ଯାତ୍ରା ନେଇ କେତେକ କରୁରୀ କାଗଜପତ୍ର କବତ କରାଯାଇଥିବା ଏନ୍ଆଇଏ ପକ୍ଷରୁ କୁହାଯାଇଛି ନେପାଳ ମାନଚିତ୍ର ଖାରଜ୍ ଭାରତର କେତେକ ଅଞ୍ଚଳକ୍ ଅନଧିକୃତ ଭାବେ ନେପାଳ ସରକାର ନିଜ ଦେଶର ମାନଚିତ୍ରରେ ସାମିଲ୍ କରିବା ପରେ ସେହି ବିବାଦୀୟ ମାନଚିତ୍ରକୁ କାତିସଂଘ ସ୍ୱୀକୃତି ପ୍ରଦାନ କରିବ ନାହିଁ ବୋଲି ସ୍ୱଷ୍ଟ କରିଛି ଚଳିତ ବର୍ଷ ନେପାଳ ସରକାର ନୂଆ ମାନଚିତ୍ରରେ ଭାରତୀୟ ଅଞ୍ଚଳ ଲିମ୍ପିୟାଧ୍ରରା ଲିପ୍ରଲେଖ ଏବଂ କାଲାପାନକ୍ ନିକ ଅଧୀନସ୍କ ଅଞ୍ଚଳ ଭାବେ ଦର୍ଶାଇବା ପରେ ଭାରତ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା ତେବେ ଜାତିସଂଘ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ କୌଣସି ପ୍ରଶାସନିକ କାର୍ଯ୍ୟରେ ଏହି ବିବାଦୀୟ ମାନଚିତ୍ର ବ୍ୟବହାର ହେବ ନାହିଁ ବୋଲି ସ୍ୱଷ୍ଟ କରିଛି